ଗତକାଲି କ୍ୟାବିନେଟ୍ ବୈଠକ ପରେ ଗଣମାଧ୍ୟମକୁ ଏ ସଂପର୍କରେ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ବେଆଇନ୍ ସଫଚୟ କାରବାର ଭୟାବହତାର ଫଳପ୍ରଦ ଭାବେ ମୁକାବିଲା କରିବା ଏବଂ ଗରିବ ଲୋକମାନଙ୍କୁ ସର୍ବସ୍ୱାନ୍ତ କରୁଥିବା ଏଭଳି ଯୋଜନାକୁ ପ୍ରତିହତ କରିବା ପଦକ୍ଷେପକୁ ଏହି ବିଲ୍ ଅଧିକ ମଜବୁତ କରିବ ସେ କହିଛନ୍ତି ଯଦି ଏଭଳି ବେଆଇନ ସଂଚୟ ଯୋଜନାରେ ଜନସାଧାରଣଙ୍କଠାରୁ ଅର୍ଥ ଉଠାଯାଇଥାଏ ତା'ହେଲେ ସେମାନଙ୍କୁ ଏହି ଅର୍ଥ ଫେରସ୍ତ ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ଏହି ବିଲ୍ରେ ରହିଛି କ୍ଷମତାପ୍ରାପ୍ତ ଅଧିକାରୀଙ୍କ ଦ୍ୱାରା ଏହିସବୁ ସଂଚୟ ଯୋଜନାକାରୀ ସଂସ୍ଥା ଓ ଏହାର ମାଲିକମାନଙ୍କର ସମ୍ପତ୍ତି ବାଜ୍ୟାପ୍ତ କରି କମାକାରୀମାନଙ୍କର ଅର୍ଥ ଫେରସ୍ତ ପାଇଁ ମଧ୍ୟ ଏହି ବିଲ୍ରେ ବ୍ୟବସ୍ଥା କରାଯାଇଛି ସେ କହିଛନ୍ତି କେନ୍ଦ୍ରୀୟ ଅନ୍ଲାଇନ୍ ଡାଟାବେସ୍ ପ୍ରସ୍ତୁତ କରାଯାଇ ଦେଶରେ ଏହିଭଳି ସଂଚୟ କାରବାର ସଫପର୍କରେ ସ୍ବଚନା ସଂଗ୍ରହ କରାଯିବା ପାଇଁ ମଧ୍ୟ ବ୍ୟବସ୍ଥା ରହିଛି

ଚଳିତମାସ ପହିଲାରେ ଘୋଷିତ ହୋଇଥିବା ବଜେଟ୍ରେ ସ୍ଥାନୀତ ରାଷ୍ଟ୍ରୀୟ କାମଧେନୁ ଆୟୋଗକୁ ମଧ୍ୟ କ୍ୟାବିନେଟ୍ ମଙ୍କୁରୀ ପ୍ରଦାନ କରିଛି ସମଗ୍ର ଭାରତରେ ଗୋ ସମ୍ପଦ ପାଇଁ ଜୀବିକା ନିର୍ବାହର ସ୍ରଯୋଗ ସୃଷ୍ଟି କରିବା ଏବଂ ଏଥିପାଇଁ ନୀତି ନିର୍ଦ୍ଧାରଣ କରିବା ଉଦ୍ଦେଶ୍ୟରେ ଏହି ଆୟୋଗ ପ୍ରତିଷ୍ଠା କରାଯିବ ଆୟକର ଯାଞ୍ଚ ଅଧିକାରୀ ଏବଂ ପରୋକ୍ଷ କର ଯାଞ୍ଚ ଅଧିକାରୀ ପ୍ରତିଷ୍ଠାନ ଉଚ୍ଛେଦକୁ ମଧ୍ୟ କ୍ୟାବିନେଟ୍ ମୋହର ଦେଇଛି ଏନ୍ଟିପିସିର ନିର୍ମାଶାଧୀନ ପ୍ରକଳ୍ପଗୁଡ଼ିକରୁ ଝାଡ଼ଖଣ୍ଡ ଓ ତେଲଙ୍ଗାନାକୁ ଅଧିକ ଶକ୍ତି ଆବଶ୍ଚନ ପାଇଁ ମଧ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି ଆର ଏସ୍ ଇନଟ୍ରୁଜନ୍ ଅନୁପ୍ରବେଶକୁ ରୋକିବା ପାଇଁ ସୀମା ପରିଚାଳନା କ୍ଷେତ୍ରରେ ମହାକାଶ ଜ୍ଞାନକୌଶଳର ବ୍ୟବହାର ଲାଗି ଏକ ଯୋଜନାକୁ ସରକାର ଅନୁମୋଦନ କରିଛନ୍ତି

ସାମ୍ଘାଦିକମାନଙ୍କୁ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ବିନା ଅନୁମତିରେ ଚଳଚ୍ଚିତ୍ର ରେକର୍ଡ କରିବା ଓ ଚଳଚ୍ଚିତ୍ର ବିଷୟବସ୍ତୁ ଚୋରି ଅଭିଯୋଗ ଉପରେ ଆର୍ଥିକ ଦଣ୍ଡବିଧାନ କରାଯିବା ପାଇଁ ବ୍ୟବସ୍ଥା ହେବ ଏହି ସଂଶୋଧନ ଆସିଲେ ଚଳଚ୍ଚିତ୍ର ଶିଳ୍ପର ଆୟ ବୃଦ୍ଧି ହେବା ସହ ନୂଆ ନିଯୁକ୍ତି ସୃଷ୍ଟି ହେବ ଏବଂ ନକଲ ରୋକାଯିବା ସହ ଅନ୍ଲାଇନ୍ ବିଷୟବସ୍ତୁ ଚୋରି ମଧ୍ୟ ରୋକାଯାଇ ପାରିବ ଗଡ଼କରୀ ଓଡ଼ିଶା କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି ପାରାଦ୍ୱୀପ ବନ୍ଦର ଆଗାମୀ ଦିନରେ ଦେଶର ଏକନମ୍ଘର ବନ୍ଦରରେ ପରିଣତ ହେବ

ଆର୍ବିଆଇ ପଲିସି ଭାରତୀୟ ରିଜର୍ଭ ବ୍ୟାଙ୍କ ଆଜି ଏହାର ଷଷ୍ଠ ଦ୍ୱିମାସିକ ଆର୍ଥିକ ନୀତି ସମୀକ୍ଷା ଘୋଷଣା କରିବ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କାର୍ଯ୍ୟଭାର ସମ୍ଭାଳିବା ଓ ମଧ୍ୟବର୍ତ୍ତୀକାଳୀନ ବଜେଟ୍ ପରେ ଏହା ହେଉଛି ପ୍ରଥମ ନୀତି ସମୀକ୍ଷା ଘୋଷଣା ଭାରତୀୟ ରିଜର୍ଭ ବ୍ୟାଙ୍କର ତିନିଦିନିଆ ଆର୍ଥିକ ନୀତି କମିଟି ବୈଠକ ମୁମ୍ଭାଇଠାରେ ଗତ ମଙ୍ଗଳବାର ଆରମ୍ଭ ହୋଇଥିଲା ଆର୍ଥିକ ନୀତି କମିଟି ତୃତୀୟଥର ପାଇଁ ସୁଧ ହାର ଅପରିବର୍ତ୍ତିତ ରଖିବ ବୋଲି ବିଶେଷଜ୍ଞମାନେ ଆଶା କରୁଛନ୍ତି

ଇଡି ବାଡ୍ରା ବ୍ୟବସାୟୀ ରବର୍ଟ ବାଡ୍ରା ଏକ କଳାଧନ ମାମଲାରେ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ ସମ୍ମୁଖରେ ହାଜର ହୋଇଛନ୍ତି ସେ ତାଙ୍କର ପତ୍ନୀ ପ୍ରିୟଙ୍କା ଗାନ୍ଧୀ ବାଡ୍ରାଙ୍କ ସହିତ ନ୍ତଆଦିଲ୍ଲୀରେ ଏନ୍ଫୋର୍ସମେଣ୍ଟ ଡାଇରେକ୍ଟୋରେଟ କାର୍ଯ୍ୟାଳୟରେ ହାଜର ହୋଇଥିଲେ ଲକ୍ଷନରେ ଏକ ସମ୍ପତ୍ତି କିଣା ମାମଲାରେ ସେ ଇଡି ସମ୍ମୁଖରେ ହାଜର ହୋଇଛନ୍ତି ଗତ ସପ୍ତାହରେ ଦିଲ୍ଲୀର ଏକ ଅଦାଲତ ତାଙ୍କୁ ମଧ୍ୟବର୍ତ୍ତୀକାଳୀନ କାମିନ ପ୍ରଦାନ କରିଥିଲେ ଓ ତଦନ୍ତରେ ଇଡିଙ୍କୁ ସହଯୋଗ କରିବା ପାଇଁ କହିଥିଲେ

କୁମ୍ଭ ଆସନ୍ତା ରବିବାର ଦିନ ଅନୁଷ୍ଠିତ ହେବାକୁ ଥିବା ବସନ୍ତ ପଞ୍ଚମୀ ସ୍ନାନ ଉହବକୁ ସୁରୁଖୁରୁରେ ପରିଚାଳନା ପାଇଁ ଗତକାଲି ପ୍ରୟାଗରାଜ୍ର ମେଳା ପରିସରରେ କ୍ୱେମେଳା ଅଧିକାରୀ ଏବଂ ଆଖଡ଼ା ପରିଷଦ ମଧ୍ୟରେ ସ୍ତରକ୍ଷା ସଂକ୍ୱାନ୍ତ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି ଆଖଡ଼ାଗୁଡ଼ିକ ସେମାନଙ୍କୁ ମିଳିଥିବା ସମୟ ଅନୁଯାୟୀ ସ୍ନାନ କାର୍ଯ୍ୟ ଶେଷ କରିବା ତଥା ପାରସ୍କରିକ ବୁଝାମଣା ମଧ୍ୟରେ ସମସ୍ତ ସମସ୍ୟାର ସମାଧାନ କରିନେବା ପାଇଁ ବୈଠକରେ ସ୍ଥିର ହୋଇଛି ରାଜକୀୟ ସ୍ନାନ ସମୟରେ ଆଖଡ଼ାଗୁଡ଼ିକର ବଡ଼ବଡ଼ ଯାନ ଓ ପଟୁଆରକୁ ନିୟନ୍ତ୍ରିତ କରାଯିବା ପାଇଁ ମଧ୍ୟ ବୈଠକରେ ନିଷ୍ପଭି ନିଆଯାଇଛି

ଗତକାଲିଠାର୍ଚ ଶ୍ରୀନଗର ଓ କାଶ୍ମୀର ଉପତ୍ୟକାର ବିଭିନ୍ନ ସ୍ଥାନରେ ବର୍ଷା ଓ ତୁଷାରପାତ ଲାଗିରହିଛି

ଖରାପ ପାଗ ଯୋଗୁଁ ଶ୍ରୀନଗର ବିମାନ ବନ୍ଦରକୁ ଆସୁଥିବା ଓ ଉଡ଼ାଣ କରିବାକୁ ଥିବା ସମସ୍ତ ବିମାନକୁ ବାତିଲ କରାଯାଇଛି ପାଣିପାଗ ବିଭାଗ ନିର୍ଦ୍ଦେଶକ ସୋନମ ଲୋଟସ୍ କହିଛନ୍ତି ଆସନ୍ତାକାଲି ପର୍ଯ୍ୟନ୍ତ ଏଭଳି ପାଗ ଲାଗିରହିବ ଟ୍ରାଫିକ୍ ଅଧିକାରୀ ଆକାଶବାଣୀକୁ କହିଛନ୍ତି ପାଗର ସ୍ଥିତିକୁ ଦେଖିବା ପରେ ଶ୍ରୀନଗର କମ୍ପୁ ଜାତୀୟ ରାଜପଥରେ ଯାନବାହନ ଚଳାଚଳ ନେଇ ପରବର୍ତ୍ତୀ ନିଷ୍କଭି ନିଆଯିବ ଶ୍ରୀଲଙ୍କା ପାର୍ଲାମେଣ୍ଟ ଶ୍ରୀଲଙ୍କାରେ ଭୋଟ୍ ଗ୍ରହଣ ମାଧ୍ୟମରେ ଏକ ଜାତୀୟ ସରକାର ଗଠନ ପାଇଁ ପ୍ରସ୍ତାବ ଉପରେ ଆଜି ସେ ଦେଶର ସଂସଦରେ ଆଲୋଚନା ହେବ

ବିରୋଧୀଦଳ ଏମ୍ପି ଦିନେଶ ଗୁଣୱର୍ଦ୍ଧେନା କହିଛନ୍ତି ଅନ୍ୟ ଦଳଗୁଡ଼ିକର ବିରୋଧ ସତ୍ତ୍ୱେ ସରକାର ଏହି ପ୍ରସ୍ତାବ ଆଣିଛନ୍ତି ୟୁଏସ୍ ଓ୍ବାର୍ଡ ବ୍ୟାଙ୍କ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବରିଷ୍ଣ ସରକାରୀ ଅଧିକାରୀ ଡେଭିଡ୍ ମାଲ୍ପାସ୍ଙ୍କୁ ବିଶ୍ୱବ୍ୟାଙ୍କର ପରବର୍ତ୍ତୀ ମୁଖ୍ୟ ଭାବେ ମନୋନୀତ କରିଛନ୍ତି ବିଶ୍ୱବ୍ୟାଙ୍କ ସମ୍ଭହର ନିର୍ଦ୍ଦେଶକମାନେ ମାଲ୍ପାସ୍ଙ୍କ ସପକ୍ଷରେ ଭୋଟ୍ ଦେଲେ ସେ କିମ୍ ୟଙ୍ଗ୍ କିମ୍ଙ୍କ ସ୍ଥାନରେ ବିଶ୍ୱବ୍ୟାଙ୍କର ପରବର୍ତ୍ତୀ ମୁଖ୍ୟ ନିର୍ବାଚିତ ହେବେ ଆନ୍ତର୍ଜାତିକ ଆର୍ଥିକ ପାର୍ଷି ଆଇଏମ୍ଏଫ୍ର କାର୍ଯ୍ୟକାରୀ ନିର୍ଦ୍ଦେଶକ ପଦ ପାଇଁ ୟୁରୋପ ପ୍ରାର୍ଥୀ ମନୋନୟନ କରିବ

ପ୍ରଜନେସ୍ ଆଜି ଭାରତ ଅର୍ଜ୍ଜୁନଙ୍କୁ ଭେଟୁଥିବା ବେଳେ ସକେତ ମିନେନି ସ୍କେନ୍ର ଆଲେଜାଣ୍ଡ୍ରୋ ଡେଭିଡୋ ଭିଚ୍ ଫୋକିନାଙ୍କୁ ଭେଟିବେ ସେହିପରି ଶଶିକୁମାର ମୁକନ୍ଦଙ୍କର ସହ ଇଜିପ୍ଟର ମହମ୍ମଦ ସଫୱଦ୍ଙ୍କର ମୁକାବିଲା ହେବ